ରିଭ୍ ମୋଦି ସିଏଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକତା ସଂଶୋଧନ ଆଇନ ଉପରେ କହିଛନ୍ତି ଏହି ଆଇନ ନାଗରିକତା ପ୍ରଦାନ ପାଇଁ ଉଦ୍ଦିଷ୍ଟ ଏବଂ ଏଥିରେ କେହି ନିଜର ନାଗରିକତା ହରାଇବେ ନାହିଁ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଆଜି ସକାଳେ ରାମକୃଷ୍ଣ ମଠ ଏବଂ ମିଶନର ମୁଖ୍ୟ କାର୍ଯ୍ୟାଳୟ ବେଲୁର୍ ମଠଠାରେ ଜନତାଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି ଏହି ଆଇନକୁ ନେଇ ବିଭ୍ରାନ୍ତି ଦୂର କରିବା ପାଇଁ ଯୁବସମାଜ ଆଗେଇ ଆସିବା ଉଚିତ ସେ କହିଛନ୍ତି ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକମାନଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରାଯାଉଛି ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଏହି ଆଇନର କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ ବୋଲି ସେ ଦୂଢ଼ତାର ସହ କହିଛନ୍ତି ଇତିମଧ୍ୟରେ ନାଗରିକତା ପ୍ରଦାନ କରିବାର ପରିସର ବୃଦ୍ଧି ପାଇଥିବା ସେ ଦୋହରାଇଛନ୍ତି ସ୍ୱାମୀ ବିବେକାନନ୍ଦଙ୍କୁ ସ୍କରଣ କରି ପ୍ରଧାନମନ୍ତ୍ରୀ ମୋଦୀ ଯୁବସମାଜକୁ ତାଙ୍କ ଅଦର୍ଶରେ ଅନୁପ୍ରାଣୀତ ହୋଇ ନୂଆଭାରତ ଗଠନ ଦିଗରେ ବ୍ରତୀ ହେବାକୁ ପରାମର୍ଶ ଦେଇଛନ୍ତି ଆମ ଦେଶରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଜୟନ୍ତୀ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ ଶ୍ରୀମୋଦି ଆଜି ସକାଳେ ବେଲ୍ଲୁର ମଠସ୍ଥିତ ରାମକୃଷ୍ଣ ମନ୍ଦିରରରେ ପୂଜାର୍ଚ୍ଚନା କରିଛନ୍ତି

ଏହି ଅବସରରେ ପ୍ରଧାନମନ୍ତ୍ରୀ ପୋର୍ଟ ଟ୍ରଷ୍ଟର ସଂପ୍ରସାରଣ ଏବଂ ଆଧୁନିକୀକରଣ କାର୍ଯ୍ୟର ଶୁଭାରମ୍ଭ କରିବା ସହିତ ଆଦିବାସୀ ମହିଳାମାନଙ୍କ ପାଇଁ ଏକ ହଷ୍ଟେଲ୍ ଏବଂ କୌଶଳ ବିକାଶ କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି କୋଲକାତା ପୋର୍ଟ ଟ୍ରଷ୍ଟର ନାମ ପରିବର୍ତ୍ତନ କରାଯାଇ ଭାରତୀୟ ଶିଳ୍ପାୟନର ଜନକ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପୋର୍ଟ କରାଯିବ ସେ କହିଛନ୍ତି କୋଲକାତାରେ ଚିଉର୍ଚ୍ଚନ ଲୋକମୋଟିଭ୍ ଫ୍ୟାକ୍ଟ୍ରି ହିନ୍ଦୁସ୍ଥାନ ଏୟାରକ୍ରାପ୍ଟ ଫ୍ୟାକ୍ଟ୍ରିସିନ୍ଦ୍ରି ଫର୍ଟିଲାଇଜର ଫ୍ୟାକ୍ଟ୍ରି ଏବଂ ଦାମୋଦର ଭ୍ୟାଲି କର୍ପୋରେସନ ସ୍ଥାପନରେ ଡକ୍ଟର ମୁଖାର୍ଜୀଙ୍କର ଭୂମିକା ଅତୁଳନୀୟ ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଏହି ବନ୍ଦର ଭାରତର ଶିଳ୍ପାୟନ ଆଧ୍ୟାତ୍ମିକତା ଏବଂ ସ୍ୱୟଂସଂପୂର୍ଣ୍ଣତା ପ୍ରମାଣ କରୁଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଆମ ଦେଶର ବିକାଶ ପାଇଁ ଉପକୂଳ ଅଞ୍ଚଳ ପ୍ରବେଶ ଦ୍ୱାର ଭାବେ କାମ କରୁଛି ତେଣୁ ସରକାର ସାଗରମାଳା ପ୍ରକଳ୍ପ ମାଧ୍ୟମରେ ଯୋଗାଯୋଗର ବିକାଶ ପାଇଁ ଅଧିକ ଧ୍ୟାନ ଦେଉଛନ୍ତି

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଗଙ୍ଗାନଦୀରେ ବଡ଼ଆକାରର ଜାହାଜ ଚଳାଚଳ ପାଇଁ ଚଳିତବର୍ଷ ହଳଦିଆ ଏବଂ ଫର୍କାଠାରେ ବହୁମୁଖୀ ଟର୍ମିନାଲ୍ ପ୍ରତିଷ୍ଠା କରାଯିବ ପ୍ରଧାନମନ୍ତ୍ରୀ କୋଲକାତା ପୋର୍ଟ ଟ୍ରଷ୍ଟର ଦୁଇଜଣ ବର୍ଷିଆନ ପେନ୍ସନ୍ଭୋଗୀ ନଗିନା ଭଗତ ଏବଂ ନରେଶ ଚନ୍ଦ୍ର ଚକ୍ରବର୍ତ୍ତୀଙ୍କୁ ସମ୍ମାନିତ କରିଛନ୍ତି ସେ କହିଛନ୍ତି ପଶ୍ଚିମବଙ୍ଗର ଗରିବ ଦଳିତ ଏବଂ ନିଷ୍ପେସିତ ତଥା ପଛୁଆ ଲୋକଙ୍କ ବିକାଶ ପାଇଁ କେନ୍ଦ୍ର ସବୁବେଳେ ଚେଷ୍ଟିତ ପଶ୍ଚିମବଙ୍ଗ ସରକାର ଆୟୁଷ୍ମାନ ଭାରତ ଯୋଜନା ଏବଂ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ଗ୍ରହଣ କଲେ ସେଠାକାର ଲୋକମାନେ ଅତ୍ୟଧିକ ଲାଭବାନ ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ତାମୀ ବିବେକାନନ୍ଦ ଆଜି ସାରା ଦେଶରେ ସ୍ୱାମୀ ବିବେକାନନ୍ଦଙ୍କର ଜନ୍ମକ୍ୟନ୍ତୀ ପାଳିତ ହେଉଛି ଭାରତର ଏହି ଧର୍ମଗୁରୁ ସାରା ବିଶ୍ୱକୁ ବେଦାନ୍ତ ଏବଂ ଯୋଗର ଭାରତୀୟ ଦର୍ଶନତତ୍ତ୍ୱ ବୁଝାଇବାରେ ସକ୍ଷମ ହୋଇଥିଲେ

ସେ ରାମକୃଷ୍ଣ ମଠ ଏବଂ ରାମକୃଷ୍ଣ ମିଶନର ସ୍ଥାପନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାମୀ ବିବେକାନନ୍ଦଙ୍କ ଭାରତୀୟ ସଂସ୍କୃତିକୁ ଅନନ୍ୟ ଅବଦାନ ପାଇଁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି

ଶାହା ଜବଲପୁର ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନାଗରିକତା ସଂଶୋଧନ ଆଇନ ସଂପର୍କରେ ସମର୍ଥନ ଲୋଡ଼ିବା ଉଦ୍ଦେଶ୍ୟରେ ଆଜି ମଧ୍ୟପ୍ରଦେଶର ଜବଲପୁର ଗସ୍ତରେ ଯିବେ ଶ୍ରୀ ଶାହା ଗୈରୀସନ୍ ପଡ଼ିଆରେ ଏକ ସାଧାରଣ ସଭାକୁ ସମ୍ବୋଧୂତ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ନାଗରିକତା ସଂଶୋଧନ ଆଇନ ଏବଂ ଜାତୀୟ ନାଗରିକ ପଞ୍ଜିକା ସଫପର୍କରେ ଲୋକଙ୍କ ସହ ବିଚାରବିମର୍ଶ କରିବେ ଶ୍ରୀ ଶାହା ସ୍ୱରାଷ୍ଟ୍ରମନ୍ତ୍ରୀ ହେବା ପରେ ମଧ୍ୟପ୍ରଦେଶକୁ ତାଙ୍କର ଏହା ପ୍ରଥମ ଗସ୍ତ

ପ୍ରତିରକ୍ଷା ସୂତ୍ରରୁ ଜଣାପଡ଼ିଛି ଯେ ଏହି ଅଞ୍ଚଳରେ ସନ୍ତାସବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାବଳ ପକ୍ଷରୁ ସେହି ଅଞ୍ଚଳକ୍ତ ଘେରାଉ କରାଯାଇ ଖାନତଲାସୀ ଅଭିଯାନ ସମୟରେ ଗୁଲସନପୋରା ଅଞ୍ଚଳରେ ଗୁଳିଗୋଳା ବର୍ଷଣ ଆରମ୍ଭ ହୋଇଥିଲା ଏବଂ ଏହା ମଧ୍ୟ ଏବେ ଜାରି ରହିଛି ଏହି ଅଞ୍ଚଳରେ ଆଉ ଜଣେ ସନ୍ତାସବାଦୀ ରହିଥିବା ଅନୁମାନ କରାଯାଉଛି ଦୁଇ ମୂତ ସନ୍ତାସବାଦୀଙ୍କ ଚିହ୍ନଟ ପ୍ରକ୍ୟିୟା ଜାରି ରହିଛି ଇରାନ କ୍ରାସ୍ ପ୍ରୋଟେଷ୍ଟ ୟୁକ୍ରେନର ଯାତ୍ରୀବାହୀ ବିମାନକୁ କ୍ଷେପଣାସ୍ତ୍ର ମାଡ଼ କରିବା ଏବଂ ତାହା ସ୍ୱୀକାର ନ କରିବାକୁ ବିରୋଧ କରି ଆଜି ଇରାନର ଶତାଧିକ ପ୍ରଦର୍ଶନକାରୀ ତେହେରାନ୍ରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ସେମାନେ ଦୁଇଟି ବିଶ୍ୱବିଦ୍ୟାଳୟ ବାହାରେ ଏହି ପ୍ରଦର୍ଶନ କାରି ରଖିଥିବା ବେଳେ ପୋଲିସ୍ ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଟ୍ସିଟ୍ କରି ଏହି ପ୍ରଦର୍ଶନକୁ ସମର୍ଥନ ଜଣାଇଛନ୍ତି ଗତକାଲି ଇରାନ ସେହି ଯାତ୍ରୀବାହୀ ବିମାନକୁ ଅନିଚ୍ଛାକୃତ ଭାବେ କ୍ଷେପଣାସ୍ତ୍ର ମାଡ଼ କରିଥିବା ସ୍ୱୀକାର କରିଥିଲା ତେବେ ତିନିଦିନ ପରେ ଏହା ସ୍ୱୀକାର କରିଥିବାରୁ ପ୍ରଦର୍ଶନକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି

ଦିଲ୍ଲୀ ଆସେମ୍ପି କାଉଣ୍ଟଡାଉନ୍ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅଧିକ ସଂଖ୍ୟାରେ ମତଦାନ କରିବା ଲାଗି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏକ ଭୋଟର ସଚେତନତା ଅଭିଯାନ ଆରମ୍ଭ କରାଯାଇଛି ଗତବର୍ଷ ଅନୁଷ୍ଠିତ ସାଧାରଣ ନିର୍ବାଚନ ସମୟରେ ଦିଲ୍ଲୀରେ ମତଦାନ ହାର ଖୁବ୍ କମ୍ ହୋଇଥିବା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି ଗତକାଲି ଏହି ଅଭିଯାନର ପ୍ରଥମ ଦିବସରେ ଲକ୍ଷ୍ମୀନଗର ବିଧାନସଭା ଅଞ୍ଚଳରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଭୋଟରମାନଙ୍କୁ ସଚେତନ କରାଯିବା ସହ ଇଭିଏମ୍ ଓ ଭିଭିପାଟ୍ ସଂପର୍କରେ ଲୋକମାନଙ୍କୁ ବୁଝାଯାଇଥିଲା

ପ୍ରଥମ ମହିଳା ନେତା ଭାବେ ସେ ଦ୍ୱିତୀୟଥର ଲାଗି ତାଇୱାନର ଏହି ସର୍ବୋଚ୍ଚ ପଦରେ ଅଧିଷ୍ଠିତ ହୋଇଛନ୍ତି

ପରେ ସାଇ କହିଛନ୍ତି ବେଜିଂ ପ୍ରଶାସନ ତାଇଓ୍ୱାନର ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରକୁ ସଠିକ୍ ଭାବେ ଗ୍ରହଣ କରିବା ଆବଶ୍ୟକ ଜେକେ ଏଣ୍ଟରପ୍ରାଇଜେସ୍ ଜାମ୍ଗୁ କାଶ୍ମୀର ସରକାର ସେଠାରେ ଥିବା ସରକାରୀ ଏବଂ ସରକାରୀ ବେସରକାରୀ ଭାଗିଦାରୀରେ ଚାଲୁଥିବା ସଂସ୍ଥାଗୁଡ଼ିକୁ କ୍ଷୁଦ୍ର ଏବଂ ଅତିକ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ସଂରକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି

ଅର୍ଥ ବିଭାଗ ସମସ୍ତ ପ୍ରଶାସନିକ ସଚିବ ଏବଂ ବିଭାଗୀୟ ମୁଖ୍ୟମାନଙ୍କୁ ଏହି ମର୍ମରେ ନିର୍ଦ୍ଦେଶ ଜାରି କରିଛନ୍ତି କ୍ରିକେଟ୍ ମୁମ୍ବାଇରେ ଆଜି ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦକଳ ଚୟନ କରାଯିବ

ଖେଲୋ ଇଣ୍ଡିଆ ଗୌହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତାରେ ଆଜି ଜିମ୍ନାଷ୍ଟିକ୍ ଦୌଡ଼ ସାଇକେଲିଂ ଟେବୁଲ୍ ଟେନିସ୍ ଜୁଡ଼ୋ ଆଦି ଖେଳ ଅନୁଷ୍ଠିତ ହେବ